ଗୁଜରାତରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଲବଣଯୁକ୍ତ ଜଳକୁ ମଧୁର ଜଳରେ ରୂପାନ୍ତରଣ କରିବା ପ୍ରକଳ୍ପ ପୁନର୍ବ୍ୟବହାର କ୍ଷମ ଶକ୍ତି ପାର୍କ ପ୍ରକଳ୍ପ ଓ ସମ୍ପୂର୍ଣ୍ଣ ସ୍ୱୟଂକୃତ ଦୁଗ୍ଧ ପ୍ରକ୍ରିୟାକରଣ ଓ ପ୍ୟାକେଜିଙ୍ଗ୍ କାରଖାନା ସ୍ଥାପନ ଅନ୍ତର୍ଭୁକ୍ତ କଚ୍ଛର ମାଣ୍ଡବି ଠାରେ ଲବଣଯୁକ୍ତ ଜଳକୁ ମଧୁର ଜଳରେ ରୂପାନ୍ତରଣ କରିବା କାରଖାନା ସ୍ଥାପନ କରାଯିବ ଏ ଦିଗରେ ଗୁଜରାତ ଉଲ୍ଲେଖନୀୟ ସଫଳତା ହାସଲ କରିଛି

ଏହାଦ୍ୱାରା ରାଜ୍ୟର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଘଟିବ ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କୋବିଡ୍ ନାଇଷ୍ଟିନ୍ର ଫଳପ୍ରଦ ମୁକାବିଲା ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି କୋବିଡ୍ ସମୟରେ ଗରିବ ଲୋକମାନଙ୍କୁ ଆର୍ଥିକ ସହାୟତା ଓ ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଇଛି

ସେ କହିଛନ୍ତି ଦେଶରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଅନେକ ଐତିହାସିକ ନିଷ୍ପଭି ଗ୍ରହଣ କରାଯାଇଛି କୃଷକମାନଙ୍କ ମନରେ ଉପୁଜିଥିବା ଭୟ ଦୂର କରିବାକୁ ଯାଇ ମନ୍ତ୍ରୀ କହିଛନ୍ତି କୃଷି କ୍ଷେତ୍ର ପ୍ରତି କ୍ଷତି ହେବା ଭଳି କୌଣସି ପଦକ୍ଷେପ ନେବାର ପ୍ରଶ୍ନ ଉଠୁନାହିଁ ସେ କହିଛନ୍ତି ସରକାର କୃଷକମାନଙ୍କର ସ୍ୱାର୍ଥର ସୁରକ୍ଷା ଦିଗରେ ପଦକ୍ଷେପମାନ ନେଉଛନ୍ତି ଶ୍ରୀ ସିଂହ କହିଛନ୍ତି କୂଷକମାନଙ୍କର ସମସ୍ତ ସମସ୍ୟାର ସମାଧାନ କରିବାକୁ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି କୋବିଡ୍ ନାଇଷ୍ଟିନ୍ ସମୟରେ କୃଷି କ୍ଷେତ୍ର ନିର୍ବାହନ କରିଥିବା ଭୂମିକାର ଭୟସୀ ପ୍ରଶଂସା କରି ମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଣ୍ଟିନ୍ର ପ୍ରତିକ୍ଳ ପ୍ରଭାବରୁ କୃଷି କ୍ଷେତ୍ର ଦେଶକୁ ରକ୍ଷା କରିପାରିଛି ଶ୍ରୀ ସିଂହ କହିଛନ୍ତି ସେହି ସମୟରେ ଦେଶରେ ପ୍ରଚୁର ପରିମାଣର ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଛି ଓ ସଂଗୃହିତ ହୋଇଛି ଶ୍ରୀ ସିଂହ କହିଛନ୍ତି ଭାରତ ଉତ୍ପାଦନର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ ହୋଇଛି ଭାରତରେ ପୁଞ୍ଜିନିବେଶ କରିବାକୁ ସେ ବ୍ୟବସାୟୀକ ସମ୍ପ୍ରଦାୟକୁ ଆହ୍ୱାନ ଦେଇଛନ୍ତି

ଗୋଆ ଜିଲ୍ଲା ପଞ୍ଚାୟତ ନିର୍ବାଚନ ଓ ଅନ୍ୟ ସ୍ଥାନୀୟ ସ୍ୱାୟତ ସଂସ୍ଥା ନିର୍ବାଚନ ଗୁଡ଼ିକର ଉଲ୍ଲେଖ କରି ପାର୍ଟି ଏହା କହିଛି ବିହାର ବିଧାନସଭା ନିର୍ବାଚନ ଓ ରାଜସ୍ଥାନ ହିମାଚଳ ପ୍ରଦେଶ ଏବଂ ଦେଶର ଅନ୍ୟାନ୍ୟ ଭାଗରେ ହୋଇଥିବା ସ୍ଥାନୀୟ ସ୍ପାୟତ ସଂସ୍ଥା ନିର୍ବାଚନ ଗୁଡ଼ିକରେ ପାର୍ଟିର ବିଜୟ ବିଷୟ ଉଲ୍ଲେଖ କରି ବିଜେପି ମୁଖପାତ୍ର ସମ୍ଭିତ ପାତ୍ର କହିଛନ୍ତି କୃଷକ ଶ୍ରମିକ ଓ ଗରିବ ଲୋକମାନେ ବିଜେପିକୁ ସମର୍ଥନ କରୁଥିବାରୁ ପାର୍ଟି ଏହିସବୁ ନିର୍ବାଚନରେ ବିଜୟ ହାସଲ କରିଛି କଂଗ୍ରେସ ଆମ୍ ଆଦମୀ ପାର୍ଟି ଓ ଅନ୍ୟ ବିରୋଧୀ ଦଳମାନେ ଆନ୍ଦୋଳନକାରୀ କୃଷକମାନଙ୍କୁ ବିଭ୍ରାନ୍ତ କରୁଥିବାର ସେ ଦୋଷାରୋପ କରିଛନ୍ତି କୃଷକମାନଙ୍କ କଲ୍ୟାଣ ପାଇଁ ବିଜେପି ବଚନବଦ୍ଧ ବୋଲି ଶ୍ରୀ ପାତ୍ର ଦୋହରାଇଛନ୍ତି କୋବିଡ୍ ନାଇଷ୍ଟିନ୍ର ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭ୍ରୁତପୂର୍ବ ନେତୃତ୍ୱର ପ୍ରଦର୍ଶନ କରିଥିବା ବିଷୟ ଶ୍ରୀ ପାତ୍ର ଦର୍ଶାଇଛନ୍ତି ମମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନରେ ପରିଣତ କରିଛନ୍ତି ଏଥିରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସମେତ ସମାଜର ସବୁ ବର୍ଗର ଲୋକ ଅଂଶଗ୍ରହଣ କରୁଛନ୍ତି ପେଟ୍ରୋଲିୟମ୍ ଶିଳ୍ପ ସ୍ପଚ୍ଚତା ପଖୱାଡା ପୁରସ୍କାର ବିତରଣ ଉତ୍ବୋଧନ ଦେବା ବେଳେ ଶ୍ରୀ ପ୍ରଧାନ ଏହା କହିଛନ୍ତି ଏହି ଜନଆନ୍ଦୋଳନରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଯଥେଷ୍ଟ ଅବଦାନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନରେ ବେସରକାରୀ କ୍ଷେତ୍ରର ତୈଳ ଓ ଗ୍ୟାସ୍ କମ୍ପାନୀମାନେ ଅଧିକ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଆହ୍ପାନ ଦେଇଛନ୍ତି ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ସମସ୍ତ ତୀର୍ଥ ସ୍ଥଳୀ ଓ ବଡ଼ବଡ଼ ପର୍ଯ୍ୟଟନ ସ୍ଥଳୀରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ସର୍ଟ୍ ଫିଲ୍ମ କରୋନା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବୀ କହିଛନ୍ତି କ୍ଷୁଦ୍ର ଚଳଚ୍ଚିତ୍ର ଗୁଡ଼ିକ ଜରିଆରେ ଦେଶରେ କୋବିଡ୍ ସମ୍ଭନ୍ଧରେ ସଚେତନତା ସୃଷ୍ଟି କରାଯାଇ ପାରିଛି ଏଗୁଡ଼ିକ ମାଧ୍ୟମରେ ଲୋକମାନଙ୍କୁ ଦିଆଯାଉଥିବା ସୂଚନା ଯୋଗୁଁ କୋବିଡ୍ର ମୁକାବିଲା ସହଜ ହୋଇପାରିଛି ନୂଆଦିଲ୍ଲୀରେ 'ଆନ୍ତର୍ଜାତିକ କରୋନା ଭୂତାଣୁ କ୍ଷୁଦ୍ର ଚଳଚ୍ଚିତ୍ର ଉହବ'ରେ ଉଦ୍ବୋଧନ ଦେଇ ଶ୍ରୀ ନକ୍ବୀ କହିଛନ୍ତି ସରକାର ସମାଜ ଚଳଚ୍ଚିତ୍ର କ୍ଷେତ୍ର ଓ ଗଣମାଧ୍ୟମ କରୋନା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରି ଦେଖାଇଛନ୍ତି ସେ କହିଛନ୍ତି କରୋନା ଯୋଗୁଁ ଚଳଚ୍ଚିତ୍ର ସୁଟିଂ ବହୁଦିନ ଧରି ବନ୍ଦ ରଖିବାକୁ ପଡ଼ିଥିଲା ମନ୍ତ୍ରୀ କହିଛନ୍ତି ଏହି ସଂକଟଜନକ ପରିସ୍ଥିତିରେ କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ କେବଳ ଲୋକମାନଙ୍କର ମନୋରଞ୍ଜନ କରିନାହିଁ ଏଗୁଡ଼ିକ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିଛି ସେ କହିଛନ୍ତି ଯେତେବେଳେ ଦେଶପାଇଁ କିଛି ସଂକଟ ଆସିଥାଏ ସେତେବେଳେ ସରକାର ସମାଜ ଚଳଚ୍ଚିତ୍ର କ୍ଷେତ୍ର ଓ ଗଣମାଧ୍ୟମ ଐକ୍ୟବଦ୍ଧ ହୋଇ ଦେଶର ସ୍ୱାର୍ଥ ଏବଂ ମାନବଜାତିର କଲ୍ୟାଣ ଦିଗରେ କାର୍ଯ୍ୟ କରିଆସିଥିବାର ଇତିହାସ ସାକ୍ଷୀ ରହିଛି ମନ୍ତ୍ରୀ କହିଛନ୍ତି କରୋନା ଯୋଗୁଁ ସମାଜର ପ୍ରାୟ ସବୁ କ୍ଷେତ୍ରର କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିଛି ଏହି ଉସବରେ ଚଳଚ୍ଚିତ୍ର ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ ଦେଶର କ୍ରଟନୀତିଜ୍ଞ ସାମ୍ବାଦିକ ବୁଦ୍ଧିଜୀବୀ ଓ ବିଦ୍ୱାନ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ

ଅର୍ଥ ସଚିବ ଡକ୍ଟର ଏବି ପାଣ୍ଡେ ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ତରୁଣ ବଙ୍ଗାଜ୍ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେଭି ସୁବ୍ରମଣ୍ୟନ୍ ଓ ବହୁ ବରିଷ୍ଣ ଅଫିସର ବୈଠକରେ ଅଂଶଗ୍ରହଣ କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଏଇ କିଛି ବର୍ଷ ଧରି ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ର ବଜେଟ୍ ପ୍ରସ୍ତୁତ କରିବା ପୂର୍ବରୁ ପ୍ରାକ୍ ବଜେଟ୍ ଆଲୋଚନା କରୁଛି ଏଥିରେ ଶିଳ୍ପ ଓ ବଶିକ ସଂଘ ବିଭିନ୍ନ ବାଶିଜ୍ୟ ସଂସ୍ଥା ଓ ଏ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯାଇ ସେମାନଙ୍କର ମତାମତ ନିଆଯାଉଛି

ଏଥିରେ ଗବେଷଣାଗାର ଗୁଡ଼ିକର କ୍ଷମତା ବୃଦ୍ଧି ଓ ଅଧିକ ନେଟୱର୍କ ସ୍ଥାପନର ଆବଶ୍ୟକତା ବିଷୟ ଉଲ୍ଲେଖ ରହିଛି

ନିତି ଆୟୋଗ ଉପାଧ୍ୟକ୍ଷ ଡକ୍ରର ରାଜୀବ କୁମାର ସଦସ୍ୟ ଡକ୍ରର ବିନୋଦ କେ ପଲ୍ ଓ ସିଇଓ ଅମିତାଭ୍ କାନ୍ତ ଏହି ଶ୍ୱେତପତ୍ର ଜାରି କରିଛନ୍ତି

ସେଠାରେ ଆଇସ୍ ହକି ରିଙ୍କ୍ ନିର୍ମାଣ ପାଇଁ ପ୍ରବଳ ଦାବି ହେବାରୁ ଏଭଳି ପଦକ୍ଷେପ ନିଆଯାଇଛି ଆଇସ୍ ସ୍କେଟିଂ ଓ ହକି ରିଙ୍କ୍ ନିର୍ମାଣ ଯୋଗୁଁ ସେହି ଅଞ୍ଚଳର ବହୁ ଗ୍ରାମ ଏହାର ସୁବିଧା ଲାଭ କରୁଛନ୍ତି